ଶୁଖିଲା ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି

ଏବଂ ସୌରାଷ୍ଟ୍ର ବେଙ୍ଗଲକୁ ହରାଇ ସର୍ବପ୍ରଥମ ରଣଜୀ ଟ୍ରଫି ହାସଲ କରିଛି

ସେ କହିଛନ୍ତି ସବ୍ ଲୋକ ସ୍ବସ୍ଥ ରହିବା ଉଚିତ୍ ଓ ଏଥିପାଇଁ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଆଲୋଚନା କରାଯିବା ଆବଶ୍ୟକ କିଛି ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ସାର୍କ ସଦସ୍ୟ ଦେଶଗ୍ରଡ଼ିକର ନେତାମାନେ ଐକ୍ୟବଦ୍ଧ ହୋଇ ଏକ ଯୋଜନା ପ୍ରସ୍ତୁତ ମାଧ୍ୟମରେ ବିଶ୍ୱପାଇଁ ଏକ ଦୃଷ୍ଟାନ୍ତ ହୋଇପାରିବେ ଓ ବିଶ୍ୱକୁ ଭୂତାଣୁ କବଳରୁ ମୁକ୍ତ କରିବା ଦିଗରେ ଅବଦାନ କରିପାରିବେ ସେ କହିଛନ୍ତି ସମଗ୍ର ବିଶ୍ୱ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ତରରେ ଆପ୍ରାଣ ପ୍ରଚେଷ୍ଟା ଚଳାଇଛି ଓ ବିଭିନ୍ନ ଦେଶର ସରକାର ତଥା ଜନସାଧାରଣ ଏହାକୁ ନିୟନ୍ତ୍ରଣ କରିବା ଲାଗି ପ୍ରାଣମ୍ରିଚ୍ଛା ଉଦ୍ୟମ କରୁଛନ୍ତି ସେ କହିଛନ୍ତି ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଅଂଶ ବାସ କରୁଥିବା ଦକ୍ଷିଣ ଏସିଆ ଏହାର ନାଗରିକମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସବୁମତେ ଉଦ୍ୟମ କରିବା ଉଚିତ୍ ସାର୍କ ପିଏମ୍ ମୋଦୀ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ ଏକ ରଣକୌଶଳ ପ୍ରସ୍ତୁତ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରସ୍ତାବକ୍ର ସାର୍କ ସଦସ୍ୟ ଦେଶଗ୍ରଡ଼ିକର ନେତାମାନେ ସମର୍ଥନ କରିଛନ୍ତି ଏହି ଭୂତାଣୁ ବିଶ୍ୱବ୍ୟାପୀ ହୋଇଥିବାର୍ତ ଏହାର ନିୟନ୍ତ୍ରଣ ଦିଗରେ ସାମୁହିକ ଉଦ୍ୟମ ଚଳାଇବାକୁ ସେମାନେ ସମ୍ପର୍ଷ୍ଣ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ କହିଛନ୍ତି ଏହାକୁ ହିଁ ନେତୃତ୍ୱ କୁହାଯାଏ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦକ୍ଷିଣ ଏସୀୟ ଅଞ୍ଚଳ ତ୍ରରନ୍ତ ଏକ ଫଳପ୍ରଦ ପ୍ରତିକାର ବାହାର କରିପାରିବ ବୋଲି ତାଙ୍କର ତିଳେମାତ୍ର ସନ୍ଦେହ ନାହିଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟ ରାଜପକ୍ଷେ କହିଛନ୍ତି ତାଙ୍କ ଦେଶ ଏଭଳି ଆଲୋଚନାରେ ଅଂଶଗ୍ରହଣ କରି ନିଜର ଅଭିଜ୍ଞତା ଓ ଭତାଣୁ ସଂକ୍ରମଣ ବ୍ୟାପିବାକୃ ରୋକିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ଅନ୍ୟ ଦେଶଗୁଡ଼ିକୁ ଅବଗତ କରାଇବାକୁ ପ୍ରସ୍ତୁତ ଅଛି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଶ୍ରୀ ମୋଦୀଙ୍କ ପ୍ରସ୍ତାବକ୍ର ସ୍ୱାଗତ କରିଛନ୍ତି ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଦକ୍ଷେପ ନେବାକୁ ଆଗେଇ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏ ପ୍ରସ୍ତାବକୁ ସ୍ୱାଗତ କରି ଶ୍ରୀ ସୋଲି କହିଛନ୍ତି ଆଞ୍ଚଳିକ ସ୍ତରରେ ଏଭଳି ଏକ ଉଦ୍ୟମକ୍ତ ତାଙ୍କ ଦେଶ ପୂର୍ଣ୍ଣ ସମର୍ଥନ ଯୋଗାଇବ

ସେ କହିଛନ୍ତି ସମସ୍ତ ସଂକ୍ରମିତ ଲୋକଙ୍କ ଅବସ୍ଥା ସ୍ଥିର ରହିଛି ଓ ଚିନ୍ତା କରିବାର କୌଣସି କାରଣ ନାହିଁ

ହେଲ୍ଥ ମିନିଷ୍ଟ୍ରୀ ଗାଇଡ୍ଲାଇନ୍ସ ଯେଉଁ ଲୋକମାନେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ନିର୍ଣ୍ଣିତ ହୋଇଛି ସେମାନେ ନିଜ ଘରେ କିଭଳି ପୂଥକ ଭାବେ ରହି ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବେ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯିବ ସେମାନଙ୍କୁ ତୁରନ୍ତ ଏଥିପାଇଁ ଉଦ୍ଦିଷ୍ଟ ହସ୍କିଟାଲ୍ଗୁଡ଼ିକରେ ଅଲଗା ରଖାଯିବ ଅଲଗା କରି ହୋଇ ରହିଥିବା ଲୋକମାନଙ୍କୁ ଉତ୍ତମ ବାୟୁ ଚଳାଚଳ କରୁଥିବା ପୃଥକ ପୃଥକ କୋଠରୀରେ ରଖାଯିବାକୁ ପରାମର୍ଶ ଦିଆଯାଇଛି ସେହି କୋଠରିଗୁଡ଼ିକ ସହ ଶୌଚାଳୟ ସଂଲଗ୍ନ ହୋଇ ରହିଥିବା ଦରକାର କରୋନା ଭୂତାଣୁରେ ସଂକ୍ରମିତ କୌଣସି ବ୍ୟକ୍ତି ବିବାହ କିମ୍ବା ଶେଷକୂତ୍ୟ ସମ୍ପନ୍ନ ଭଳି କୌଣସି ପ୍ରକାରର କାର୍ଯ୍ୟରେ ଯୋଗ ନ ଦେବାକୁ କଡ଼ା ସତର୍କତା କାରି କରାଯାଇଛି ସଂକ୍ରମିତ ବ୍ୟକ୍ତି ବାରମ୍ଭାର ସାବୁନରେ ନିଜ ହାତ ଭଲଭାବେ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ

ବଦଳାଯାଇଥିବା ମୁଖାଗୁଡ଼ିକ ସଂସ୍ୱର୍ଶରେ ଅନ୍ୟମାନଙ୍କୁ ଆସିବାକୁ ନ ଦେବା ପାଇଁ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍ସଲାଇନ୍ ନମ୍ଘର ସ୍ଥାପନ କରାଯାଇଛି ଯେଉଁମାନଙ୍କ ଶରୀରରେ କାଶ କିମ୍ବା କ୍ୱରର ଲକ୍ଷଣ ଓ ଶ୍ୱାସପ୍ରଶ୍ୱାସରେ ଅସୁବିଧା ଦେଖାଦେବ ସେମାନେ ତୁରନ୍ତ ଏହି ହେଲ୍ଟଲାଇନ୍ ନୟରରେ ଯୋଗାଯୋଗ କରିବେ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବେ

କ୍ୟାବିନେଟ୍ ୟେସ୍ ବ୍ୟାଙ୍କ୍ ୟେସ୍ ବ୍ୟାଙ୍କ୍ ପାଇଁ ରିଜର୍ଭ ବ୍ୟାଙ୍କ ଦେଇଥିବା ପୁନର୍ଗଠନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି

ଏ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଏହି ପ୍ରକଳ୍ପରେ ବିଭିନ୍ନ ରାଜପଥଗୁଡ଼ିକର ଉନ୍ନତି ଓ ମରାମତି କରାଯିବ

ପୂର୍ବରୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବଟି ସଭାରେ ମୌଖିକ ଭୋଟରେ ଗୃହିତ ହୋଇଥିଲା

ସେ କହିଥିଲେ ସମସ୍ୟାର ମୂଳରେ ପହଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦର୍ଶିତ ପଥର ଫଳାଫଳ ରେଳବାଇରେ ଦେଖିବାକୁ ମିଳିଛି ରେଳମନ୍ତ୍ରୀ କହିଛନ୍ତି ତୁରନ୍ତ ସହାୟତା ଯୋଗାଇବା ପାଇଁ ବିଭିନ୍ନ ହେଲ୍ସଲାଇନ୍ର ଏକତ୍ରିକରଣ ଜୈବ ଶୌଚାଳୟ ଓ ସ୍ୱୟଂକୃତ କୋଚ ପରିଷ୍କାର କାରଖାନା ଭଳି ପ୍ରକଚ୍ଚଗୁଡ଼ିକ ରେଳବାଇକୁ ଲାଭ ପହଞ୍ଚାଇବା ସହିତ ଅନେକ ଅର୍ଥ ସଞ୍ଚୟ କରିପାରିଛି